ଡଙ୍ଗାବୃଡି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ

ଏନଡିଆରଏଫ ଏବଂ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କାରି ରହିଛି ପର୍ଯ୍ୟଟକ ଡଙ୍ଗାଟି ପପିକୋନ୍ଦାଳୁ ପୋଚାମା ମନ୍ଦିରକୁ ଯାଉଥିବାବେଳେ କଚାଲୁରୁ ନିକଟରେ ଓଲଟି ପଡିଥିଲା ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ସେ କହିଛନ୍ତି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି

ଶ୍ରୀ ମୋଦି ଉଚ୍ଚତା ବୃଦ୍ଧି ପରେ ପ୍ରଥମ ଥର ପାଇଁ ଡ୍ୟାମ ଫିଲିଙ୍ଗ ସ୍କାରକରେ କେଭାଡିଆ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ନମାମୀ ଦେବୀ' ନର୍ମଦେ ମହୋହବରେ ଅଂଶଗ୍ରହଣ କରିବେ ମ୍ରଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି ସର୍ଦ୍ଧାର ସରୋବର ଡ୍ୟାମ ହେଉଛି ସର୍ଦ୍ଧାର ବଲ୍ଲଭଭି ପଟେଲଙ୍କ ସ୍ୱପ୍ନ ଯାହାକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସାକାର ହୋଇଛି ଏମପି ରେନ୍ ଗତ କିଛିଦିନ ଧରି ପ୍ରବଳ ବର୍ଷା ଯୋଗୁଁ ମଧ୍ୟପ୍ରଦେଶର ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ରାଜ୍ୟରେ ବର୍ଷାଜନିତ ଘଟଣାରେ ଦୁଇଶହର୍ ଅଧିକ ଲୋକଙ୍କର ପ୍ରାଣହାନୀ ଘଟିଛି ଏତଦ୍ବ୍ୟତୀତ ଧାନଫସଲ ବ୍ୟାପକ କ୍ଷତି ଘଟିଛି

ସେ କହିଛନ୍ତି ପୁଲିସ ଓ ପ୍ରଶାସନ ସଜାଗ ରହିଛନ୍ତି

ରାଜସ୍ଥାନ ରେନ୍ ପ୍ରବଳ ବର୍ଷା ଯୋଗୁଁ ରାଜସ୍ଥାନରେ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ ଓ ଏସଡିଆରଏଫଙ୍କୁ ମୁତ୍ୟନ କରାଯାଇଛି ଆମର ସମ୍ବାଦଦାତା କହିଛନ୍ତି ଝାଲୱାର ଜିଲ୍ଲାରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ମୁତୟନ କରାଯାଇଛି ଗାନ୍ଧୀସାଗର ରାଣାପ୍ରତାପ ଏବଂ କୋଟା ବୈରାଜ ଡ୍ୟାମରୁ ପାଣି ଛଡା ଯିବା ଫଳରେ ଚମ୍ବଲ ନଦୀର ଜଳପତ୍ତନ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି

ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ରାତୀୟ ଦୂର୍ବିପାକ ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରି ଗୌବା ସେହି ଦୁଇଟି ରାଜ୍ୟରେ ଚାଲିଥିବା ଉଦ୍ଧାର ରିଲିଫ ଏବଂ ବର୍ତ୍ତମାନର ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି ସେ ଏହି ଦୂଇଟି ରାଜ୍ୟରେ ବିପନ୍ନ ଲୋକମାନଙ୍କୁ ଆବଶ୍ୟକ ସହାୟତା ତୁରନ୍ତ ଯୋଗାଇ ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରଣାଳୟ ପକ୍ଷର୍ କାରି କରାଯାଇଥିବା ସୂଚନାରେ କୁହାଯାଇଛି ଉଭୟ ମଧ୍ୟପ୍ରଦେଶ ଓ ରାଜସ୍ଥାନ ଦ୍ୱାରା ବନ୍ୟା ପ୍ରପୀଡିତ କନସାଧାରଣ ଏବଂ ଗୃହପାଳିତ ପଶୁଗୁଡିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି ଏବଂ କୌଣସି ଜୀବନାହାନୀ ହୋଇନ ଥିବା ଜଣାପଡିଛି ସମ୍ପୃକ୍ତ ରାଜ୍ୟଗୁଡିକୁ ଏନଡିଆରଏଫ ଏବଂ ସେନା ପଠାଯାଇଛି ଓ ସେମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୈଠକରେ ଗୌବା ଉଭୟ ରାଜ୍ୟର ମ୍ରଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ତୁ ଅଧିକାରୀମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଚ୍ଛନ୍ତି ନକ୍ସଲ କିଲ୍ଡ୍ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ପୁଲିସ୍ ସହ ଗୁଳି ବିନିମୟରେ ଆକି ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ଜିଲ୍ଲାର କୋର୍ଚି ତାଲୁକ ଅନ୍ତର୍ଗତ ଗୟର୍ପଟି କଙ୍ଗଲ ଅଞ୍ଚଳରେ ଏହି ଗ୍ରଳି ବିନିମୟ ହୋଇଥିଲା ପୁଲିସ୍ ଅଧୀକ୍ଷକ କହିଛନ୍ତି ଗତକାଲି ପୁଲିସ୍ ପକ୍ଷରୁ ମାଓ ବିରୋଧୀ ଅଭିଯାନ ଚାଲିଥିବାବେଳେ ଏହି ସଂଘର୍ଷ ଘଟିଥିଲା ଘଟଣାସ୍ଥଳରୁ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏଫଏମ୍ ଇକୋନୋମିକ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶର ଅର୍ଥ ବ୍ୟବସ୍ଥାରେ ଉନ୍ନତି ହେଉଥିବାର ସ୍ୱଷ୍ଟ ସଂଙ୍କେତ ବାରି ହେଉଛି ସେ କହିଛନ୍ତି ଔଦ୍ୟୋଗିକ ଉତ୍ପାଦନ ଏବଂ ନିର୍ଦ୍ଧାରିତ ପୁଞ୍ଜିନିବେଶରେ ବୃଦ୍ଧି ହେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଛି ଅର୍ଥମନ୍ତ୍ରୀ କହିଛନ୍ତି ବ୍ୟାଙ୍କ ରଣ ଗୁଡିକରେ ସରଳୀକରଣ ଉପାୟ ଧାର୍ଯ୍ୟ କରାଯିବା ସକାଶେ ଚେଷ୍ଟା କାରି ରହିଛି ଇତିମଧ୍ୟରେ ବ୍ୟାଙ୍କଗୁଡିକ ଋଣ ଉପରେ ସୁଧ ଦର ହ୍ରାସ କରିବା ଆରମ୍ଭ କରିଛି

ସେ କହିଛନ୍ତି ଯାହା ଦ୍ୱାରା ନିକଟ ଭବିଷ୍ୟତରେ ଅର୍ଥ ବ୍ୟବସ୍ଥା ବୃଦ୍ଧି ପାଇବ ସେ ଏକଥା ମଧ୍ୟ କହିଛନ୍ତି ଦେଶୀୟ ଆର୍ଥକ ସଂସ୍ଥାଗୁଡ଼ିକୁ ବିଦେଶରୁ ପାଣ୍ଡି ସଂଗ୍ରହ ପାଇଁ ଅନୁମତି ଦିଆଯାଇଛି ଏବଂ ସେଥିପାଇଁ ନିୟମ କୋହଳ ମଧ୍ୟ କରାଯାଇଛି

ଏହା ଫଳରେ ସୀମାପାର ସନ୍ତାସବାଦୀଙ୍କ ଅନ୍ତ୍ରପ୍ରବେଶ ଏବଂ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ହେଉଥିବା ଅଭିଯୋଗ କରାଯାଇଛି

ଜଣେ ମ୍ରଖପାତ୍ର କହିଛନ୍ତି' ଭାରତୀୟ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦିଆଯାଇଛି ଇଣ୍ଡିଆ ମାଲଦ୍ୱୀପସ୍ ମାଳଦ୍ୱୀପର ସରକାରୀ କର୍ମଚାରୀଙ୍କ ପାଇଁ ଭାରତରେ ଆସନ୍ତାକାଲିଠାର୍ ଦୂଇ ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ

ଭାରତର ନ୍ୟାସନାଲ ସେକ୍ଷର ଫର ଗୁଡ୍ ଗଭର୍ଷାନ୍ୱ ଏବଂ ମାଳଦ୍ୱୀପ ସିଭିଲସର୍ଭିସ କମିଶନ ମଧ୍ୟରେ ଦ୍ୱିପାକ୍ଷିକ ବୁଝାମଣା ଅନ୍ଦ୍ରଯାୟୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦିଆଯାଉଛି

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଚ୍ଚପଦସ୍ତ ପ୍ରଶାସନିକ ଅଧିକାରୀ ନିୟମ ପ୍ରଣୟନକାରୀ ଏବଂ ଲାଲାବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନର ନିର୍ଦ୍ଦେଶକ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜୁନ ମାସରେ ମାଳଦ୍ୱୀପ ଗସ୍ତ ଅବସରରେ ପଡୋଶୀ ଦେଶରେ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ସେ କହିଥିଲେ ମାଳଦ୍ୱୀପ ସାମାଜିକ ଓ ଅର୍ଥନୈତିକ ବିକାଶ ଭାରତ ସମ୍ପର୍ଣ୍ଣ ସହଯୋଗ କରିବ ରେଲୱେ ଶ୍ରମଦାନ ରେଳବାଇ ପକ୍ଷରୁ ବ୍ୟାପକ ଶ୍ରମଦାନ ଅଭିଯାନ ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ କରାଯିବ ଏଥିରେ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯିବ ରେଳମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ରେଳବାଇ ପୂର୍ବରୁ ଏଭଳି ଅନେକ ପଦକ୍ଷେପ ଗ୍ରହଣ କରିଛି ତେବେ ବ୍ୟାପକ ଶ୍ରମଦାନ ଅଭିଯାନରେ ସ୍ୱଚ୍ଚତା ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ଯେଉଁଥିରେ ପ୍ରତ୍ୟେକ ରେଳବାଇ ପରିସରରୁ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ସହିତ ପ୍ଲାଷ୍ଟିକର ଏକକ ବ୍ୟବହାରର ଖରାପ ପ୍ରଭାବ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ ରେଳବାଇ ବୋର୍ଡ ପକ୍ଷରୁ ପ୍ରତ୍ୟେକ ଡିଭିଜନାଲ ମୁଖ୍ୟମାନଙ୍କୁ ଏ ନେଇ ଚିଠି ଲେଖାଯାଇଛି

ଜାଭେଦକର ପ୍ରୁନେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଆକି ପୁନେଠାରେ ଜାତୀୟ ଚଳଚ୍ଚିତ୍ର ସଂଗ୍ରହାଳୟ ପରିସରରେ ନବୀକରଣ ହୋଇଥିବା ଜୟକର ଭବନର ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଏହି ଐତିହାସିକ ଭବନ ପୁନେ ସହରର ଖ୍ୟାତି ବଢାଇବ ଏବଂ ଚଳଚ୍ଚିତ୍ର ଗବେଷକମାନେ ଏହାଦ୍ୱାରା ଉପକୃତ ହେବେ ଜାତୀୟ ଚଳଚ୍ଚିତ୍ର ସଂଗ୍ରହାଳୟ ପରିସରରେ ଅବସ୍ଥିତ ଏହି ଭବନରେ ଡିକିଟାଲ ଲାଇବ୍ରେରୀ ଡିନିଟି ଚଳଚ୍ଚିତ୍ର ସମୀକ୍ଷା କକ୍ଷ ଏବଂ କେତେକ ପ୍ରାଚୀନ ଶୈଳୀର ମୂଲ୍ୟବୋଧକ ଲେଖା ରହିଛି

ବିଶେଷଜ୍ଞ ମତରେ ଆମେରିକା ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧରେ କୋହଳ ଏବଂ ସହଯୋଗୀ ସମଷ୍ଟି ଅର୍ଥନୀତି ତଥ୍ୟ ଯୋଗୁଁ ବିନିଯୋଗକାରୀଙ୍କ ମନୋବୃତ୍ତିରେ ଉନ୍ନତି ଘଟିଛି

ଇଞ୍ଜିନିୟର୍ସ ଡେ ଆକି ଦେଶରେ ଇଞ୍ଜିନିୟରିଂ ଦିବସ ପାଳିତ ହେଉଛି ଏହି ଅବସରରେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଞ୍ଜିନିୟର୍ମାନଙ୍କୁ ଅଭିନନ୍ଦନ କଣାଇଛନ୍ତି ପ୍ରଖ୍ୟାତ ଇଞ୍ଜିନିୟର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ଜନୁଦିନ ଇଞ୍ଜିନିୟର୍ ଦିବସ ଭାବେ ପାଳିତ ହୋଇଥାଏ